ସେହିଭଳି ବୁର୍ଲା ଭୀମସାରରେ କରୋନା ଭୂତାଣୁ ସଂକ୍ରମଶ ଆଶଙ୍କାରେ ଜଣଙ୍କୁ ଭର୍ତି କରାଯାଇଛି

ଏହି ଅବସରରେ ମୁଖ୍ୟମନ୍ତୀ କଟକ ଶ୍ରୀରାମଚନ୍ଦ୍ର ଭଞ୍ଞ ମେଡ଼ିକାଲ କଲେକ ଓ ହସ୍ୱିଟାଲର ସଂପ୍ରସାଣ ପାଇଁ ଭିଉିପ୍ରସ୍ତର ସ୍ଥାପନ କରିବେ

ମୁଖ୍ୟମନ୍ତୀକ୍କ କଟକ ଗସ୍ତ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍କା ଗ୍ରହଶ କରାଯାଇଛି

ତେବେ ଗତକାଲି ସରକାର ଏହାକୁ ବିଶ୍ୱବିଦ୍ୟାଳୟରେ ପରିଶତ କରାଯିବା ନେଇ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ବିଭାଗ ପକ୍ଷର୍ଠ ଏ ନେଇ ବିଙ୍କପ୍ତି ପ୍ରକାଶ ପାଇଛି

ଏହି ବୈଠକରେ ମହାପ୍ରଭୁଙ୍କ ଦୋଳପୂର୍ଣ୍ଣିମା ନୀତି ନିର୍ଘକ୍ଷ ଉପରେ ବିସ୍ତୃତରେ ଆଲୋଚନା କରାଯାଇଥିଲା